ପିଏମ୍ ମୋଦି ଗୁକୁରାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି 'ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆୟୁଷ୍ମାନ ଭାରତ' ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ଆଣିବ ଗୁଜୁରାତର ଜୁନାଗଡ଼ଠାରେ ଗତକାଲି ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ଅଧୀନରେ ଗରିବ ଲୋକମାନଙ୍କୁ ଅତି ଶସ୍ତାରେ ଉତ୍ତମ ସ୍ୱାସ୍ଥ୍ୟସେବା ନିଶ୍ଚିତ କରିବ ସେ କହିଛନ୍ତି ସରକାର ଜନଔଷଧୀ କେନ୍ଦ୍ରମାନ ଖୋଲିବେ ଯାହାଦ୍ୱାରା ଔଷଧପତ୍ରଗୁଡ଼ିକ ଶସ୍ତାରେ ମିଳିପାରିବ

ଭଲସାଦ୍ ଜିଲ୍ଲାର ଜୁଜୁଆ ଗାଁରୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସେ ଏହି ଗୃହ ବଙ୍କନ କରିଥିଲେ ମହିଳା ହିତାଧିକାରୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଥିଲେ ଗତକାଲି ସନ୍ଧ୍ୟାରେ ଗାନ୍ଧିନଗର ସ୍ଥିତି ଗୁଜୁରାଟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ଡିଏନ୍ ପରୀକ୍ଷା କରିଆରେ ବିଚାରବିଭାଗକୁ ସାହାଯ୍ୟ କରିବା ପାଇଁ ସେ ଫୋରେନ୍ସିକ୍ ବିଶେଷଜ୍ଞମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଆଧାର ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ବା ୟଆଇଡିଏଆଇ ଆଧାରକାର୍ଡ଼ରେ ମୁଖମଶ୍ଚଳ ବାଧ୍ୟତାମୂଳକ ପ୍ରମାଣ ଭାବେ ଏକ ନୂଆ ଉପାୟ ଅବଲମ୍ଭନ କରିବାକୁ ଘୋଷଣା କରିଛି ମୁଖମଣ୍ଡଳ ପରିଚୟ ଅତିରିକ୍ତ ଭାବେ ଫିଙ୍ଗରପ୍ରିଣ୍ଟ୍ ବା ଆଖିର ସ୍କାନ୍ ସହ ସଂସ୍କିଷ୍ଟ ରହିବ ଅଥେକ୍ଷିକେସନ୍ ବ୍ୟବହାରକାରୀ ସଂସ୍ଥା ଅଥେକ୍ଷିକେସନ୍ ସେବା ସଂସ୍ଥା ବାୟୋମେଟ୍ରିକ୍ ଯନ୍ତ ପ୍ରଦାନକାରୀ ସଂସ୍ଥା ଆଦି ସଂସ୍ଥାଗୁଡ଼ିକୁ ଆଧାର ପରିଚୟରେ ମୁଖମଣ୍ଡଳ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏପରିକି ମୋବାଇଲ୍ ସିମ୍ ବ୍ୟାଙ୍କ୍ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଓ ସରକାରୀ କାର୍ଯ୍ୟାଳୟଗ୍ରଡ଼ିକରେ ଉପସ୍ଥାନ ବ୍ୟବହାରେ ମଧ୍ୟ ଏହାକୁ ବ୍ୟବହାର କରିବାକୁ କୁହାଯାଇଛି

ଗତକାଲି ମହାରାଷ୍ଟ୍ର ଅରଙ୍ଗାବାଦ୍ରେ କେତେକ ବଛାବଛା ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ରାଓ୍ୱତ୍ ଏହା କହିଛନ୍ତି

ସେ କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ରାଜସ୍ଥାନ ଛତିଶଗଡ଼ ମିକୋରାମ ବିଧାନସଭାଗୁଡ଼ିକ ପାଇଁ ନିର୍ବାଚନ କରାଯିବ ଅପରାଧ ପୃଷଭୂମି ଥିବା ପ୍ରାର୍ଥୀମାନଙ୍କ ସଂକ୍ରାନ୍ତରେ ସୁପିମ୍ରକୋର୍ଟରେ ଚାଲିଥିବା ଶୁଣାଶି ବିଷୟ ଉଲ୍ଲେଖ କରି ଶ୍ରୀ ରାଓ୍ୱତ୍ କହିଛନ୍ତି ରାଜନୀତିରୁ ଅପରାଧୀମାନଙ୍କୁ ଦୂରେଇ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ନିର୍ବାଚନ କମିଶନ୍ ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସିଇସି ମୁଖ୍ୟ ନିର୍ବାଚନ କମିଶନର୍ ଓମ୍ ପ୍ରକାଶ ରାଓ୍ୱତ୍ କହିଛନ୍ତି ବର୍ତ୍ତମାନ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏକାସାଙ୍ଗରେ ନିର୍ବାଚନ କରାଇବାର ସମ୍ଭାବନା ନାହିଁ ଏଥିପାଇଁ ଆଇନ୍ ପ୍ରଶୟନ କରିବାର ଆବଶ୍ୟକତା ରହିଛି ଏବଂ ଆଇନ୍କୁ ଲାଗୁ କରିବା ପାଇଁ ଆଇନ୍ ପ୍ରଣେତାମାନଙ୍କୁ ପାଖାପାଖି ବର୍ଷେ ସମୟ ଲାଗିବ ସେ କହିଛନ୍ତି ସୟିଧାନ ସଂଶୋଧନ ବିଲ୍ ପ୍ରସ୍ତୁତ ହେଇଗଲା ପରେ ଏକା ସାଙ୍ଗରେ ନିର୍ବାଚନ ପ୍ରକ୍ରିୟା ସମ୍ଭବ ହୋଇପାରିବ

ଏହି ବିଧାୟକମାନେ ଆମ୍ମାମୁନେତ୍ରା ମୁନାନି ଖଜଗମ୍ର ପ୍ରତିଷ୍ଠାତା ଦିନାକରନ୍ଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ଏଡ଼ାପାଡ଼ିଙ୍କ ନେତୃତ୍ୱାଧୀନ ଏଆଇଏଡିଏମ୍କେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ

ଏଡ଼ାପାଡ଼ିଙ୍କ ସରକାର ପ୍ରତି ସେମାନଙ୍କର ଆସ୍ଥା ନାହିଁ ବୋଲି ସେମାନେ ରାଜ୍ୟପାଳଙ୍କୁ ଜଣାଇବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା

ଇତିମଧ୍ୟରେ ଏକ ଖାନ୍ତଲାସୀ ଅଭିଯାନ ବେଳେ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ କୁର୍ତ୍ତ୍ ଅଞ୍ଚଳରୁ ପୁଲିସ୍ ତିନି ଜଣ ମାଓବାଦୀଙ୍କୁ ଗିରଫ୍ କରିଛି ସୀତାରମଣ କର୍ଣ୍ଣାଟକରେ ବନ୍ୟା ଓ ଭୂସ୍କଳନ ଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କର ଥଇଥାନ୍ ଓ ସେମାନଙ୍କୁ ରିଲିଫ୍ ଯୋଗାଣ ସଂକ୍ରାନ୍ତରେ ସମୀକ୍ଷା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଡ଼ାଗୁ ଜିଲ୍ଲା ପରିଦର୍ଶନ କରିବେ ରାଜ୍ୟ ବିଜେପି ଶାଖା ପକ୍ଷରୁ କୁହାଯାଇଛି ଆଜି ସକାଳେ ଶ୍ରୀମତୀ ସୀତାରମଣ କୁଶାଳ ନଗରରେ ଆସି ପହଞ୍ଚିବେ ଏବଂ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲାବେଳେ ଲୋକମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିବେ ତାପରେ ସେ ଭୂସ୍କଳନ ଦ୍ୱାରା କ୍ଷତିଗ୍ରସ୍ତ ମାଡ଼ପୁର ଅଞ୍ଚଳ ପରିଦର୍ଶନ କରିବେ ଏହାପରେ ମାଡ଼ିକେରି ରିଲିଫ୍ ଶିବିରକୁ ଯାଇ ସେଠାରେ ଲୋକମାନଙ୍କର ଭଲମନ୍ଦ ପଚାରି ବୁଝିବେ ଜିଲ୍ଲା ପ୍ରଶାସନ ଏବଂ ରିଲିଫ୍ ଓ ଥଇଥାନ କାମରେ ନିୟୋଜିତ ଅନ୍ୟ ଅଧିକାରୀମାନଙ୍କ ସହ ସେ ଏକ ବୈଠକରେ ମିଳିତ ହେବାର କାର୍ଯ୍ୟସ୍ଟଚୀ ରହିଛି ବାଜପେୟୀ ଅର୍ରଣାଚଳ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ଆଜି ଅର୍ଭଶାଚଳ ପ୍ରଦେଶର ଲୋହିତ କିଲ୍ଲାର ପର୍ଶୁରାମ କୁଣ୍ଡରେ ବିସର୍ଜନ କରାଯିବ ରାଜ୍ୟ ବିଜେପି ଶାଖା ସଭାପତି ତାପିର୍ ଗାଓ ଗତକାଲି ଅସ୍ଥି କଳସ ନେଇ ଇଟାନଗରରେ ପହଞ୍ଚିଛନ୍ତି ସେଠାରୁ ଅସ୍ଥି କଳସକୁ ବିଜେପି ରାଜ୍ୟ ଶାଖା ମୁଖ୍ୟାଳୟକୁ ନିଆଯାଇଥିଲା ଏବଂ ପାର୍ଟିର ନେତା ଓ ଅନେକ ବିଜେପି ବିଧାୟକ ସ୍ୱର୍ଗତ ବାଜପେୟୀଙ୍କ ଚିତାଭଷ୍କରେ ପୁଷ୍ପମାଲ୍ୟ ଅର୍ପମଣ କରିଥିଲେ ତାପରେ ଅସ୍ଥି କଳସକୁ ଦୋର୍ଜିଖଣ୍ଡୁ ରାଜ୍ୟ ସମ୍ମିଳନୀ କେନ୍ଦ୍ରକୁ ନିଆଯାଇଥିଲା ଏବଂ ସେଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ଅରୁଣାଚଳ ରାଜ୍ୟପାଳ ବିଡି ମିଶ୍ର ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଡୁ ଉପମୁଖ୍ୟମନ୍ତ୍ରୀ ଚୌୱାନା ମେନ୍ ରାଜ୍ୟର ମନ୍ତ୍ରୀଗଣ ବିଜେପିର ବରିଷ୍ଠ ନେତାଗଣ ଓ ବିରୋଧୀ ଦଳଗୁଡ଼ିକର ନେତାମାନେ ଶୋକସଭାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ମେନକା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧି ଅଙ୍ଗନଓ୍ୱାଡି କେନ୍ଦ୍ରଗୁଡ଼ିକରୁ ପ୍ରକୃତରେ କେତେ ସଂଖ୍ୟକ ଶିଶୁ ଉପକୃତ ହେଉଛନ୍ତି ତାହା ଚିହ୍ନଟ କରିବା ପାଇଁ ରାଜ୍ୟଗୁଡ଼ିକୁ ଅନୁରୋଧ ଜଣାଇଛନ୍ତି

ଆସନ୍ତା ମାସରୁ ସାରା ଦେଶରେ ଜାତୀୟ ପୋଖଣ ମାସ ପାଳନ ହେବା କଥା ସେ ସ୍ୱଚନା ଦେଇଛନ୍ତି ରିଭ୍ ଏସୀଆନ୍ ଗେମ୍ନ ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଆଜି ଷଷ୍ଠ ଦିନରେ ଭାରତର ପଦକ ଆଶା ବନ୍ଧୁକଚାଳନାକାରୀ ସନ୍ତରଣକାରୀ ମହିଳା କବାଡ଼ି ଟିମ୍ ଓ ପୁରୁଷ ଡବଲ୍ୱ ଟେନିସ୍ ପ୍ରତିଯୋଗିତାଗୁଡ଼ିକ ଉପରେ ନିର୍ଭର କରୁଛି

ଧର୍ନୁଚାଳନାରେ ଭାରତ ରିକର୍ଭ ଓ କମ୍ପାଉଣ୍ଡ ମିକୃତ୍ ଦଳଗତ କ୍ୱାଟରଫାଇନାଲ୍ ପାଇଁ ଆଜି ପ୍ରତିଯୋଗିତା କରିବ ରିକର୍ଭ ପ୍ରତିଯୋଗିତାରେ ଭାରତ ମଙ୍ଗୋଲିଆକୁ ଭେଟୁଥିବାବେଳେ କମ୍ପାଉଣ୍ଡ ପ୍ରତିଯୋଗିତାରେ ଇରାକ୍କୁ ଭେଟିବ ଟେନିସ୍ରେ ପୁରୁଷ ଡବଲ୍ୱ ଯୋଡ଼ି ରୋହନ ବୋପନ୍ନା ଓ ଦିବିଜ୍ ସରନ୍ ଆଜି ଫାଇନାଲ୍ ଖେଳିବେ ପୁରୁଷ ସିଙ୍ଗଲ୍ୱରେ ପଞ୍ଜେସ୍ ଭୁବନେଶ୍ୱରମ୍ ସେମିଫାଇନାଲ୍ ମ୍ୟାଚ୍ ଖେଳିବେ ଅଙ୍କିତା ରାଇନା ଗତକାଲି ମହିଳା ସିଙ୍ଗଲ୍ୱରେ ବ୍ରୋଞ୍ଜ ପଦକ ପାଇଛନ୍ତି କବାଡ଼ି ପ୍ରତିଯୋଗିତାରେ ଭାରତୀୟ ମହିଳା ଟିମ୍ ଆକି ଫାଇନାଲ୍ରେ ଇରାନ୍ ସହ ମୁକାବିଲା କରିବ ଗତକାଲି ପୁରୁଷ ଟିମ୍ ସେମିଫାଇନାଲ୍ରେ ଇରାନ୍ଠାରୁ ହାରି ଯାଇ ବ୍ରୋଞ୍ଜ ପଦକ କ୍ତିଥିଲା ଆଜିଠାରୁ ଆରମ୍ଭ ହେଉଥିବା ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତାରେ ଗୌରବ ସୋଲାଙ୍କି ଓ ମନୋଜ କୁମାର ପ୍ରାରମ୍ଭିକ ରାଉଣ୍ଡଗୁଡ଼ିକରେ ଅବତିର୍ଣ୍ଣ ହେବେ

ସ୍କ୍ୱାସ୍ ପ୍ରତିଯୋଗିତାରେ ସୌରଭ ଘୋଷାଲ କ୍ୱାଟରଫାଇନାଲ୍ରେ ହରିନ୍ଦ୍ରପାଲ୍ ସିଂହଙ୍କୁ ଭେଟୁଥିଲା ବେଳେ ଦୀପିକା ପାଲିକଲ୍ ଓ ଜୋସ୍ନା ଚିନ୍ନାପା ମଧ୍ୟ ଶେଷ ଅଷ୍ଟମ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ କିଦାୟୀ ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟ ଆଜି ସିଙ୍ଗଲସ୍ ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିବେ

ଭାରତୀୟ ନୌଚାଳନାକାରୀମାନେ ପୁରୁଷ ଲାଇଟ୍ୱେଟ୍ ଡବଲ୍ସ ସ୍କୁଲ୍ସ୍ ପୁରୁଷ କାଡ୍ରୁପେଲ୍ ସ୍କୁଲ୍ସ୍ ଓ ପୁରୁଷ ଲାଇଟ୍ୱେଟ୍ ଆଦି ଆଠଟି ଏବଂ ମହିଳା ବିଭାଗର ଚାରୋଟି ଶ୍ରେଣୀରେ ଫାଇନାଲ୍ ପ୍ରତିଯୋଗିତା କରିବେ

ଚୀନ୍ ପ୍ରଥମ କାପାନ୍ ଦ୍ୱିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି